ବ୍ୟୟ ବରାଦ କରାଯାଇଛି

କମିଟି ଭାଷା ପ୍ରଚାର ସଂସ୍ଥା ସହ ସମନ୍ୱୟ ରଖି କାର୍ଯ୍ୟ କରିବ

ଏହି ସମୟ ମଧ୍ଧରେ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସମସ୍ତ ତଥ୍ୟ ଯୋଗାଇ ଦେବାପାଇଁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଛନ୍ତି

ମାଛକୁ ଅଧିକ ଦିନ ତାକା ରଖିବାପାଇଁ ଏକ ରାସାୟନିକ ଦ୍ରବ୍ୟ ଫର୍ମାଲିନ୍ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହୋଇଛି

ଓଡ଼ିଶାର ସମସ୍ତ ଆକାଶବାଶୀ କେନ୍ଦ ଘୋଷଯାତ୍ରାର ଏହି ଧାରାବିବରଶୀକୁ ରିଲେ କରି ପ୍ରଚାର କରିବେ

ଆକି ସଚିବାଳୟଠାରେ ଆମ କଥା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତୀ ଏହି ଆହ୍ବାନ ଦେଇ କହିଛନ୍ତି ରକ୍ତଦାନ କରିବାପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି

ସୂଚନାଯୋଗ୍ୟ ଆଇଇଡି ପୁଡ୍ସ୍ ଟ୍ ଜରିଆରେ ଯୁବକଯୁବତୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହିତ ଦୈନନ୍ଦିନ ବ୍ୟବହାର ହେଉଥିବା ଖାଦ୍ୟ ପ୍ରସ୍ତୁତି ଓ ବିକ୍ରୟ ହେଉଛି

ପ୍ରଥମେ ଭାଇ ଗଭୀର ପାଶିକୁ ଖସିଯିବାରୁ ରକ୍ଷାକରିବାକୁ ଯାଇ ଭଉଶୀର ମଧ ଘଟଶାସ୍ଚୁଳରେ ମୃତ୍ୟୁ ଘଟିଥିଲା ଉଭୟ ବିହାରରୁ ଆସି ଫେରି ବ୍ୟବସାୟ କରୁଥିବା ଜଣାପଡ଼ିଛି